ଆଇନଜୀବୀ ବିବାଦ ଆଇନଜୀବୀ ପୋଲିସ୍ ବିବାଦ ମାମଲାର ଶୁଣାଶି ଆଜି ହାଇକୋର୍ଟରେ ହୋଇଥିଲା

ଏପଟେ ହାଇକୋର୍ଟ ବାର୍ଆସୋସିଏସନ୍କୁ ଏକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି

କାର୍ଯ୍ୟ ବନ୍ଦ ଆଦୋଳନକୁ ନେଇ ଆଜି ଅପରାହ୍ରରେ ହାଇକୋର୍ଟ ବାର୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ମ ରହିଛି

ଏହାଫଳରେ ସେଠାରେ ବନ୍ଦର ଆଂଶିକ ପ୍ରଭାବ ପରିଲକ୍ଷିତ ହୋଇଛି

ପୁଲିସ ଏବଂ ମାକିଷ୍ଡ୍ରେଟଙ୍କ ମଧ୍ଧରେ ସମନ୍ଧୟ ରହୁନାହି